ପାକିସ୍ତାନରେ ହାଫିଜ୍ ଶହିଦ୍ ଦ୍ୱାରା ପରିଚାଳିତ ଜମାତ୍ ଉଦ୍ ଦୱା ସନ୍ତାସବାଦୀ ସଂଗଠନ ଉପରୁ ବାସନ୍ଦ ବ୍ୟବସ୍ଥା ପ୍ରତ୍ୟାହାରକୁ ନେଇ ଆମେରିକା ଉଦ୍ବେଗ ପ୍ରକାଶ କରିଛି ଏବଂ ଭାରତ ଓ ଚୀନ୍ ସୀମାନ୍ତରେ ପହରା ଦେଉଥିବା ଉଭୟ ଦେଶର ସେନାବାହିନୀ ମଧ୍ୟରେ ଗତକାଲି ଅରୁଣା ଚଳର ତାୱାଙ୍ଗ୍ ସୀମାପାରି ଚୀନ୍ର ବୁମ୍ ଲା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ପିଏମ୍ ଷ୍ଟାଚ୍ୟୁ ଗୁଜୁରାଟର ନର୍ମଦା କିଲ୍ଲା ଅନ୍ତର୍ଗତ କେଭାଡ଼ିୟାଠାରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପିତ କରିବେ

ଉଦ୍ଘାଟନୀ ଉହବରେ ଫ୍ଲାଏ ପାସ୍କ ଏବଂ ପଦାତିକ ବାହିନୀ ନୌବାହିନୀ ଓ ବିମାନ ବାହିନୀର ବ୍ୟାଣ୍ଡ୍ଗୁଡ଼ିକ ଦ୍ୱାରା ଦେଶାତ୍ଗବୋଧକ ସଂଗୀତ ବାଦନ କରାଯିବ ବିମାନ ବାହିନୀର ସୂର୍ଯ୍ୟ କିରଣ ତ୍ରୀରଙ୍ଗା ପତାକା ଉଡ଼ାଇ ପ୍ରତିମୂର୍ତ୍ତି ଉପରେ ଏରୋବାଟିକ୍ୱ ପ୍ରଦର୍ଶନ କରିବ ସେହି ସମୟରେ ଜାଗୁଆର ଲଢୁଆ ବିମାନ ଟିମ୍ ଉଡ଼ାଣ କରିବ

ଗୁଜୁରାଟ ପଞ୍ଜାବ ଆସାମ ଓ ମିଜୋରାମ୍ର ଲୌକ୍ୟ ନୂତ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବେ ପ୍ରତିମୂର୍ତ୍ତି ନିକଟରେ ପ୍ରଧାନମନ୍ତ୍ରୀ ୱାଲ୍ ଅଫ୍ ୟୁନିଟି ବା ଏକତାର ପ୍ରାଚୀର ଉନ୍କୋଚନ କରିବେ ଏହି ପ୍ରାଚୀର ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ମାଟି ନମୁନା ସଂଗ୍ରହ କରାଯାଇଛି ପ୍ରତିମ୍ଭର୍ତ୍ତି ସ୍ଥଳିକୁ ଏକ ପର୍ଯ୍ୟଟନୀ ସ୍ଥଳୀରେ ପରିଣତ କରିବା ପାଇଁ ଭାଲି ଅଫ୍ ଫ୍ଲୁୱାର୍ସ ବା ଫୂଲ୍ ଉପତ୍ୟକା ଏବଂ ଟେଣ୍ଟ୍ ସିଟି ନିର୍ମାଣ କରାଯାଇଛି ଏକତାର ପ୍ରତିମୂର୍ତ୍ତି ତଳେ ନିର୍ମିତ ପ୍ରଦର୍ଶନୀ ଗୃହରେ ସର୍ଦ୍ଦାର ପଟେଲଙ୍କ ଉପରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉନ୍କୋଚନ କରିବେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଲୌହ ମାନବଙ୍କ ଭାରତର ପ୍ରଥମ ସଂଗ୍ରାମ ସଂକ୍ରାନ୍ତରେ ଏହି ପ୍ରଦର୍ଶନୀରେ ଆୟୋଜନ କରାଯାଇଛି

ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ତାର ନାଁ ଉସ୍ମାନ୍ ହାଇଦର ବୋଲି ଜଣାପଡ଼ିଛି ସେ ଜୈସ୍ ଇ ମହମ୍ମଦ ସନ୍ତାସବାଦୀ ସଂଗଠନରେ କମାଣ୍ଡର ଥିଲା ଏହି ସଂଗଠନର ମୁଖ୍ୟ ମୌଲନା ମାସୁଦ୍ ଆଝାର୍ର ସେ ପୁତ୍ତୁରା ଉସମାନ୍ ହାଇଦର ହେଉଛି ମାସୁଦ୍ ଆଝାର୍ର ବଡ଼ ଭାଇ ଅମିର୍ ମୁକ୍ତାରର ପୁଅ ଦ୍ୱିତୀୟ ମୂତ ସନ୍ତ୍ରାସବାଦୀ ମଧ୍ୟ ଜୈସ୍ ଇ ମହମ୍ମଦ ଗୋଷୀ ପାଇଁ କାମ କରୁଥିଲା ତୂତୀୟ ଜଣକ ଜଣେ ସ୍ଥାନୀୟ ସନ୍ତାସବାଦୀ

ପଦାତିକ ବାହିନୀ ଜାମ୍ମୁକାଶ୍ମୀର ପୁଲିସ୍ ବାହିନୀ ଓ ସିଆର୍ପିଏଫ୍ ର ମିଳିତ ବାହିନୀ ମିଡୋରା ଅଞ୍ଚଳକୁ ଘେରାଉ କରି ଖାନ୍ତଲାସୀ କଲା ବେଳେ ସଂଘର୍ଷର ସ୍ତ୍ରପାତ ହୋଇଥିଲା ଫାଇନାନୁଆଲ୍ ଆର୍ଥିକ ସ୍ଥରତା ଓ ବିକାଶ ପରିଷଦ ଏଫ୍ଏସ୍ଡିସି ପକ୍ଷରୁ ଗତକାଲି ନୂଆ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଅର୍ଥମନ୍ତ୍ରୀ ଅର୍ଭଶ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ରିକର୍ଭ ବ୍ୟାଙ୍କ୍ର ଗଭର୍ଷର ଉର୍ଜିତ ପଟେଲ ଆର୍ଥିକ ନିୟନ୍ତକ ଅନୁଷ୍ଠାନ ଏବଂ ଅର୍ଥମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ଏହି ବୈଠକରେ କମ୍ପ୍ୟୁଟର ଭିତ୍ତିକ ଜରୁରୀକାଳୀନ ସମସ୍ୟା ସମାଧାନ ସକାଶେ ଟିମ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା

ପିଏମ୍ ସ୍କିମ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳରେ ଆଉ ଅଧିକ ଦୁଇଲକ୍ଷ ଗୃହ ନିର୍ମାଣ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି

ଓଡ଼ିଶା ଓଡ଼ିଶାରେ ଅଣକୁଶଳୀ ଅର୍ଦ୍ଧକୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକମାନଙ୍କର ଦୈନଦିନ ମଜୁରୀ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି

ରାଜ୍ୟ ସର୍ବନିମ୍ନ ମଜୁରୀ ଉପଦେଷ୍ଟା ବୋର୍ଡ ସୁପାରିଶ କ୍ରମେ ତିନି ବର୍ଷ ବ୍ୟବଧାନରେ ରାଜ୍ୟ ସରକାର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରିଛନ୍ତି ସ୍ୱରାଜ କୁଏତ ଭାରତ ଓ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ବିକଶିତ କରିବା ଲକ୍ଷ୍ୟ ନେଇ ଆଜି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କୁଏତର ନେତ୍ରବୃନ୍ଦଙ୍କ ସହ ଏକାଧିକ ଆଲୋଚନାରେ ଭାଗ ନେବେ ସେ ତାଙ୍କର କୁଏତ ପ୍ରତିପକ୍ଷ ସେଖ୍ ସବ୍ହା ଅଲ୍ ଖଲିଦ ଅଲ୍ ସବ୍ହାଙ୍କ ସହ ଆଲୋଚନା କରିବା ପରେ ଏମିରଙ୍କୁ ସାକ୍ଷାତ୍ କରିବେ ଶ୍ରୀମତୀ ସ୍ୱରାଜ ପଣ୍ଢିମ ଏସୀୟ ଦେଶ ସମୃହକୁ ତାଙ୍କ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଗତକାଲି ସନ୍ଧ୍ୟାରେ କୁଏତରେ ପହଞ୍ଚିଛନ୍ତି ସେ ସେଠାରେ ଭାରତୀୟ ଜନସମୁଦାୟକୁ ଉଦ୍ବୋଧନ ଦେବା ସହ ଭାରତୀୟ ଦୂତାବାସସ୍ଥିତ ମହାତ୍କା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଉପସାଗରୀୟ ଅଞ୍ଚଳକୁ ଶ୍ରୀମତୀ ସ୍ୱରାଜଙ୍କର ଏହା ପ୍ରଥମ ଗସ୍ତ ସେ ଦୋହା ଗସ୍ତ ଶେଷ କରି ଗତକାଲି କୁଏତରେ ପହଞ୍ଚିଥିଲେ ୟୁଏସ୍ ପାକ୍ ଆମେରିକା କହିଛି ହାଫିଜ୍ ଶହିଦ୍ ଦ୍ୱାରା ପରିଚାଳିତ ଜମାତ୍ ଉଦ୍ଦାଓ୍ୱା ଓ ଫଲାହା ଇ ଇନ୍ସାନିୟତ୍ ସଂଗଠନ ଉପରୁ ପାକିସ୍ତାନ ବାସନ୍ଦ ବ୍ୟବସ୍ଥା ଉଠାଇଦେବା ଦ୍ୱାରା ସେ ଦେଶର ଆର୍ଥିକ ସହାୟତା ପାଇଁ କାର୍ଯ୍ୟାନୁଷ୍ଠାନ ଟ୍ୟାକ୍ୱଫୋର୍ସ ପ୍ରତିଶ୍ରତି ବଦ୍ଧତାର ବିରୁଦ୍ଧାଚରଣ କରୁଛି ଏହାଦ୍ୱାରା ଜାତିସଂଘ ନିରାପତ୍ତା ପରିଷଦ ପ୍ରସ୍ତାବ ଅଧୀନରେ ସନ୍ତାସବାଦ ଦମନ ପାଇଁ ପାକିସ୍ତାନ ତାର ପ୍ରତିଶ୍ରତିବଦ୍ଧତା ପାଳନ କ୍ଷମତା ହରାଇବ

ଇଣ୍ଡୋ ଚାଇନା ଭାରତ ଓ ଚୀନ୍ ସୀମାରେ ପହରା ଦେଉଥିବା ଉଭୟ ଦେଶର ସେନାବାହିନୀ ମଧ୍ୟରେ ଏକ ବୈଠକ ଗତକାଲି ଅରୁଣାଚଳ ପ୍ରଦେଶର ତାୱାଙ୍ଗ୍ ନିକଟବର୍ତ୍ତୀ ଚୀନ୍ର ବୁମ୍ ଲାଠାରେ ଅନୁଷ୍ଠିତ ହୋଇଛି ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଏହିଭଳି ବୈଠକର ଗୁରୁତ୍ୱ ରହିଥିବା ଉଭୟ ପକ୍ଷ ଦର୍ଶାଇଛନ୍ତି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଓ ବୁଝାମଣା କାର୍ଯ୍ୟକାରୀ କରିବା ପାଇଁ ଉଭୟପକ୍ଷ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ପିଏମ୍ ୟୁଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ବିପୁଳ ସୁଯୋଗ ଥିବା ଷ୍ଟାର୍ଟ୍ ଅଫ୍ ଶକ୍ତି ସ୍ୱାସ୍ଥ୍ୟସେବା ଏବଂ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟବସାୟ ପାଇଁ ଆଗେଇ ଆସିବାକୁ ଆମେରିକୀୟ କମ୍ପାନୀଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ଗତକାଲି ନୂଆଦିଲ୍ଲୀରେ ଆମେରିକାର ସୁନାମଧନ୍ୟ ଶିଳ୍ପପତି ଓ ବ୍ୟବସାୟୀମାନେ ଶ୍ରୀ ମୋଦିଙ୍କୁ ସାକ୍ଷାତ କଲାବେଳେ ପୂର୍ବରୁ ଅନୁଷ୍ଠିତ ଇଣ୍ଡିଆ ଲିଡରସିପ୍ ସମିଟ୍ର ସୁଫଳ ବିଷୟରେ ତାଙ୍କୁ ଅବଗତ କରାଇଥିଲେ ଭାରତ ଆମେରିକା ଭାଗିଦାରୀ ଫୋରମ୍ର ବୋର୍ଡ ସଦସ୍ୟମାନେ ଗତ ଚାରିବର୍ଷ ଭିତରେ ଭାରତ ସରକାର କାର୍ଯ୍ୟକାରୀ କରିଥିବା ଅର୍ଥନୈତିକ ଓ ନିୟନ୍ତକ ସଂସ୍କାରଗୁଡ଼ିକୁ ପ୍ରଶଂସା କରିଥିଲେ ଶ୍ରୀ ମୋଦି କହିଥିଲେ ଅର୍ଥନୈତିକ ଭାଗିଦାରୀତା କରିଆରେ ଭାରତ ଆମେରିକା ଅନେକ ସୁଫଳ ପାଇଛନ୍ତି ଡେନ୍ମାର୍କ ଇରାନ୍ ସ୍କାଶ୍ଡିନେଭିଆରେ ବାସ କରୁଥିବା ଇରାନ୍ର ତିନିଜଣ ନାଗିରକଙ୍କ ବିର୍ଦ୍ଧରେ ତେହେରାନ୍ ଆକ୍ରମଣ ଷଡ଼ଯନ୍ତ୍ର କର୍ଥିବା ଅଭିଯୋଗରେ ଡେନ୍ମାର୍କ ତାର ରାଷ୍ଟ୍ରଦୃତ୍କୁ ଫେରାଇ ଆଣିଛି ଡେନ୍ମାର୍କର ବୈଦେଶିକ ମନ୍ତ୍ରୀ ଆଶ୍ଚେରସ୍ ସାମୁଏଲ୍ସେନ୍ କୋପେନ୍ହେଗେନ୍ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏଭଳି ଷଡ଼ଯନ୍ତ କଦାପି ଗ୍ରହଣ ଯୋଗ୍ୟ ନୁହେଁ ଏବଂ ଇରାନ୍ ଉପରେ ବାସନ୍ଦ ବ୍ୟବସ୍ଥା ଲାଗୁ କରିବା ସଂକ୍ରାନ୍ତରେ ୟୁରୋପୀୟ ସଂଘ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହ ସେ ପରାମର୍ଶ କରୁଛନ୍ତି ପର୍ବରୁ ଡେନ୍ମାର୍କ ଗ୍ରଇନ୍ଦା ସେବାର ମ୍ରଖ୍ୟ ଫିନ୍ ବୋର୍ଚ୍ଚ ଆଶ୍ଡାରସନ୍ କହିଥିଲେ ଅହବାଜ୍ର ସ୍ୱାଧୀନତା ପାଇଁ ଆରବ ସଂଗ୍ରାମ ଆନ୍ଦୋଳନରେ ସଂଶୁି୍ଷ ଥିବା ସନ୍ଦେହରେ ଇରାନ୍ର ତିନିଜଣ ନାଗରିକଙ୍କ ବିରୂଦ୍ଧରେ ପଦକ୍ଷେପ ସ୍ୱର୍ପ ଡେନ୍ମାର୍କ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ କର୍ରଛି